ଆକାଶବାଶୀ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆଞଳିକ ଭାଷାନ୍ତରଣର ପ୍ରଚାର କରିବ

ମହାଶିବରାତ୍ରୀ ଗତକାଲି ମହାଶିବରାତ୍ରି ଉପଲକ୍ଷେ ରାକ୍ୟର ଶୈବପୀଠଗୁଡ଼ିକରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା

ମୃତ ଦେହଗୁଡ଼ିକୁ ଆକି ପୁଲିସ ଶବ ବ୍ୟବଛେଦ କରିବା ପାଇଁ ବ୍ୟବସ୍କା କରିଛି

କୌଣସି କାରଣ ବଶତ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପାଞ୍ ଜଶ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଶ ଗୁରୁତର ଅଛନ୍ତି